ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ମନୁ ହେବ ଶେଷକୃତ ସ୍ୱାସ୍ସ୍ୟକର୍ମୀଙ୍କ ଆକ୍ରମଣ କଲେ ଲାଗୁ ହେବ ଏନ୍ଏସ୍ଏ

ଦୁଇ ଦିନ ଯାଏ ରାପିଡ୍ ଟେଷ ବନ୍ଦ୍ ପାଇଁ ଆଇସିଏମ୍ଆର୍ର ନିର୍ଦ୍ଦେଶ

ଏହା ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ଏହାଛଡ଼ା ସେମାନଙ୍କ ପରିବାରକୁ ସମ୍ମକ୍ତ କର୍ମଚାରୀଙ୍କ ଅବସର ପର୍ଯ୍ୟନ୍ତ ପ୍ରର୍ଶ ଦରମା ପ୍ରଦାନ କରାଯିବ

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଦେଶପ୍ରତି ଆକ୍ରମଣ ଭାବେ ବିବେଚନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଚ୍ଚନ୍ତି

ତେଣୁ ଏହି ସୁଦୀର୍ଘ ସୀମା ଜଗିବା ସହଜ କଥା ନୁହେଁ

ସୂଚନାଯୋଗ୍ୟ ପୂର୍ବରୁ ରାକ୍ୟରେ କଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା

ସେମାନେ ଭୁବନେଶ୍ୱର ଡେଙ୍କାନାଳ କଳହାଣ୍ଡି ସୁଦରଗଡ଼ ଏବଂ କେନ୍ଦ୍ରାପଡ଼ାର କଣେ ଲେଖାଏଁ ବୋଲି କଣାପଡ଼ିଛି

ଆକି ମଧ୍ଧାହୁରେ ରାଜ୍ୟର କେତେକ ସ୍ରାନରେ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି